ଏଭଳି ଏକ ପୁଷ୍ପ ଯାହାକି ପ୍ରେରଣା ବିକିରଣ କରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରର ପ୍ରଗତି କ୍ଷେତ୍ରକୁ ଅବଦାନ ପାଇଁ ଅଧିକରୁ ଅଧିକ ମେଳା ଓ ପ୍ରଦର୍ଶନୀ ପରିଦର୍ଶନ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଏହାଦ୍ୱାରା ଦେଶର ପ୍ରଗତିରେ ସେମାନଙ୍କର ଅବଦାନ ରହିବ ବୋଲି ସମ୍ପ୍ରତି ଦିଲ୍ଲୀର ହୁନରହାଟ୍ ପରିଦର୍ଶନ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସେଠାରେ ଦେଶର ବିବିଧତା ପରମ୍ପରା ସଂସ୍କୃତି ଓ ଭାବାବେଗ ପ୍ରତିଫଳିତ ହେଉଛି ଦେଶର ପାରମ୍ପରିକ ହସ୍ତଶିଳ୍ପ ହସ୍ତକଳା ବାଉଁଶ ଜାତୀୟ ସାମଗ୍ରୀର ପ୍ରଦର୍ଶନ ବିଭିନ୍ନ ବାଦ୍ୟଯନ୍ତ ସମେତ ଭାରତୀୟ କଳା ଓ ସଂସ୍କୃତିର ସମାହାର ଏହି ହୁନରହାଟ୍ରେ ଦେଖିବାକୁ ମିଳିଥାଏ ସେହିଭଳି କଳାକୃତି କାରିଗରଙ୍କ ନିଙ୍କର ବୃଭି ତଥା ଦକ୍ଷତା ପ୍ରତି ତାଙ୍କର ଭଲ ପାଇବା ଉପରେ ମଧ୍ୟ ଶ୍ରୀ ମୋଦି ଆଲୋକପାତ କରିଛନ୍ତି ହୁନରହାଟ୍ରେ କଣେ ଦିବ୍ୟାଙ୍ଗ ମହିଳା କାରିଗରଙ୍କର ଆତ୍କକାହାଣୀ ତାଙ୍କ ନିଜ ଲାଗି ଏକ ପ୍ରେରଣାର ଉହ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ପୂର୍ବରୁ ସମ୍ପୃକ୍ତ ମହିଳା ଜଣକ ବିଭିନ୍ନ କଳାକୃତି ତିଆରି କରି ବାହାରେ ବିକ୍ରି କରୁଥିଲେ ତେବେ ହୁନରହାଟ୍ ସହିତ ଯୋଡ଼ି ହେବା ପରେ ତାଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଛି ଆଜି ସେହି ମହିଳା କେବଳ ଆତ୍ମ ନିର୍ଭରଶୀଳ ହୋଇପାରି ନାହାନ୍ତି ବରଂ ନିଜ ପାଇଁ ଘରଟିଏ ମଧ୍ୟ କ୍ରୟ କରିପାରିଛନ୍ତି ଶ୍ରୀ ମୋଦି କହିଛନ୍ତି ହୁନରହାଟ୍ରେ ସେ ବହୁ କାରିଗରଙ୍କ ସହିତ ବାର୍ଭାଳାପ କରିବାର ସୁଯୋଗ ପାଇଛନ୍ତି

ଶ୍ରୀ ମୋଦି କହିଛନ୍ତି ଯେଉଁ ଦେଶ ଯେତେ ଫିଟ୍ ରହିବ ସେ ଦେଶ ସେତେ ପ୍ରଗତି ପଥରେ ଆଗେଇ ପାରିବ ନିଜର ଇଚ୍ଛା ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜୀବନରେ ରୋମାଞ୍ଚ ଭରିଦେବାକୁ ସେ ଏହି ଅବସରରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଦେଶରେ ଅନେକ ପାହାଡ଼ ପର୍ବତ ଜଙ୍ଗଲ ସମୁଦ୍ର ଓ ମରୁଭୂମି ରହିଥିବା ଦୃଷ୍ଟିରୁ ଭାରତର ଭୌଗୋଳିକ ପରିବେଶ ଜନସାଧାରଣଙ୍କୁ ବିଭିନ୍ନ ଦୁଃସାହସିକ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ସୃଷ୍ଟି କରିଥାଏ

ଦକ୍ଷିଣ ଆମେରିକାର ଆଣ୍ଡିଜ୍ ପର୍ବତର ଏହା ହେଉଛି ସର୍ବୋଚ୍ଚ ଶୂଙ୍ଗ ଶ୍ରୀ ମୋଦି କହିଛନ୍ତି ଭାରତର ଯୁବବର୍ଗ ଏବଂ ପିଲାମାନଙ୍କର ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ରୁଚି ରଖିବା ଅଭ୍ୟାସ କ୍ରମଶଃ ବୃଦ୍ଧି ପାଇବା ପରିଲକ୍ଷିତ ହେଉଛି ମହାକାଶକୁ ରେକର୍ଡ଼ ସଂଖ୍ୟକ ଉପଗ୍ରହ ପଠାଇବା ନୃତନ ରେକର୍ଡ଼ ସୃଷ୍ଟି କରିବା ଏବଂ ନୃତନ ମହାକାଶ ମିଶନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଯାଏ

ସେ କହିଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ଯୁବିକା କାର୍ଯ୍ୟକ୍ରମ ହେଉଛି ଯୁବବର୍ଗଙ୍କୁ ବିଜ୍ଞାନ ସହିତ ସଂଶ୍ରିଷ୍ଟ କରିବାର ଏକ ବଳିଷ୍ଣ ମାଧ୍ୟମ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ ବା ଯୁବିକା ହେଉଛି ସରକାରଙ୍କର 'ଜୟ ଯବାନ ଜୟ କିଷାନ ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ' ଭିଜନ୍ ସାକାର କରିବା ଦିଗରେ ଏକ ସଫଳ ପଦକ୍ଷେପ ଏହି ଅବସରରେ ଯୁବିକାର ସୁଫଳ ନେବାଲାଗି ପ୍ରଧାନମନ୍ତ୍ରୀ ସବୁ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଛନ୍ତି

ସେହିଭଳି ନବଭାରତରେ ମହିଳାମାନେ ନୂଆ ନୂଆ ଆହ୍ୱାନକୁ ଗ୍ରହଣ କରିବା ସହ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ବିହାରର ପୂର୍ନିଆ ଅଞ୍ଚଳର ମହିଳାଙ୍କର ଉଦାହରଣ ଦେଇ କହିଛନ୍ତି ସରକାରଙ୍କଠାରୁ ସାହାଯ୍ୟ ନେଇ ସମ୍ପୃକ୍ତ ମହିଳା ଜଣକ ସେଠାରେ ମଲ୍ବେରୀ ଉତ୍ପାଦନ ସମବାୟ ସଂସ୍ଥା ଗଠନ କରିଛନ୍ତି ଆଦର୍ଶ ଜୀବିକା ମହିଳା ମଲ୍ବେରୀ ଉତ୍ପାଦନ ଗ୍ରୁପ୍ର ମହିଳାମାନେ ସେଠାରେ ସିଲ୍କ ଶାତ୍ରୀ ଉତ୍ପାଦନ କରୁଛନ୍ତି ଯାହାକି ଏବେ ବଜାରରେ ହଜାର ହଜାର ଟଙ୍କାରେ ବିକ୍ରି ହେଉଛି

ଗତ ଶ୍ରକ୍ରବାର ଦିନ ଦେଶବ୍ୟାପୀ ଉହାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଥିବା ମହାଶିବରାତ୍ରୀ ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ସେହିଭଳି ଦେଶବ୍ୟାପୀ ପାଳନ ହେବାକୁ ଥିବା ହୋଲି ଗୁଡ଼ି ପଡୱା ନବରାତ୍ରୀ ଓ ରାମନବମୀ ପର୍ବ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶବାସୀଙ୍କ ଶ୍ରୁଭେଚ୍ଛା ଜଣାଇଚ୍ଚନ୍ତି ଟ୍ରମ୍ପ୍ ଭିଜିଟ୍ ଅହମ୍ମଦାବାଦ ମୋଟେରାସ୍ଥିତ ବିଶ୍ୱର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ ସର୍ଦ୍ଦାର ପଟେଲ୍ ଷ୍ଟାଡିୟମ୍ରେ ଆସନ୍ତାକାଲି ନମସ୍ତେ ଟ୍ରମ୍ପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିତ ଭାବେ ସମ୍ଭୋଧୃତ କରିବେ ଅନ୍ୟପକ୍ଷରେ ତାଜ୍ମହଲଠାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାପାଇଁ ଆଗ୍ରା ସହର ପ୍ରସ୍ତୁତ ରହିଛି ଏହି ଅବସରରେ ତାଜ୍ମହଲ୍ ଆଖପାଖ ରାସ୍ତା ଓ କାନ୍ଥଗୁଡ଼ିକୁ ଚିତ୍ରିତ କରାଯିବା ସହ ତାକ୍ମହଲ ପରିସରକୁ ସୁନ୍ଦର ସୁନ୍ଦର ଫୁଲରେ ସଜାଯାଇଛି ଅହମ୍ମଦାବାଦରେ ନମେସ୍ତ ଟ୍ରମ୍ପ୍ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଆସନ୍ତାକାଲି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଆଗ୍ରାରେ ପହଞ୍ଚବେ ସ୍ୱର୍ଯ୍ୟାସ୍ତ ପୂର୍ବରୁ ତାଜମହଲରେ ଟ୍ରମ୍ପ୍ ଦମ୍ପତି ପ୍ରାୟ ଏକ ଘଣ୍ଟା ସମୟ ବିତାଇବେ ତାଜମହଲ ପରିଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତିଙ୍କ ପରିବାର ସହ ରହିବେ ନାହିଁ ସେଠାରେ ଭାରତ ପକ୍ଷରୁ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ରହିବେ ନାହିଁ କିମ୍ବା ଏହି ସମୟରେ କୌଣସି ସରକାରୀ କାର୍ଯ୍ୟକ୍ରମ ସ୍ଥିର ହୋଇ ନାହିଁ ବୋଲି ସରକାରୀ ସ୍ୱତ୍ରର୍ଗ ଜଣାପଡ଼ିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାରତ ଗସ୍ତ ଅବସରରେ ଉର୍କା ଓ ଅର୍ଥନୀତି ସମେତ କେତେକ ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି ଆତଙ୍କବାଦର ମୁକାବିଲା ହେଉ ଅଥବା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଓ ସମୃଦ୍ଧି ବଜାୟ ରଖିବା ଦୁଇଦେଶ ମଧ୍ୟରେ ଏ ସବୁ କ୍ଷେତ୍ରରେ ପାରସ୍କରିକ ସ୍ୱାର୍ଥ ଓ ଆଗ୍ରହ ରହିଛି

ଏ ସମ୍ପର୍କରେ ଟୁଇଟ୍ କରି ଶ୍ରୀମୋଦି କହିଛନ୍ତି ଆସନ୍ତାକାଲି ଶ୍ରୀ ଟ୍ରମ୍ପ ଭାରତ ଆସି ଅହଜ୍ଞଦାବାଦଠାରେ ଆୟୋଜିତ ହେବାକୃ ଥିବା ଏକ ଐତିହାସିକ କାର୍ଯ୍ୟକ୍ରମରୁ ତାଙ୍କ ଗସ୍ତର ଶୁଭାରମ୍ଭ କରିବେ ତାଙ୍କର ଏହି ଗସ୍ତ ଭାରତ ଲାଗି ଏକ ସମ୍ମାନର ବିଷୟ ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରେସିଡେଣ୍ଟ ଜୁଡିସିଆଲ କନ୍ଫରେନ୍ନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣ ଲୋକଙ୍କୁ ଲାଗି ନ୍ୟାୟ ଅଧିକ ସହଜ ଲବ୍ଧ କରାଇବା ପାଇଁ ଅନେକଗୁଡିଏ ମୌଳିକ ସଂସ୍କାର ଆଣିବା ଦିଗରେ ସୁପ୍ରିମକୋର୍ଟର ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପୁରାତନ ବିଚାରଧାରାଗୁଡିକୁ ଦୃଷ୍ଟିରେ ରଖି ଜୈବବିବିଧତା ଓ ଦୀର୍ଘସ୍ଥାୟୀ ବିକାଶ ଭଳି ପ୍ରଶ୍ନଗୁଡିକର ସମାଧାନ ପ୍ରତି ସମାନ ସମ୍ପେଦନଶୀଳତାର ଆଭିମୁଖ୍ୟ ରଖିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇଦିନିଆ ଆର୍ନ୍ତଜାତୀୟ ନ୍ୟାୟିକ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ରାଷ୍ଟ୍ରପତି ଆଜି ଉଦ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି କହିଛନ୍ତି ଦୁଇଦଶକ ପୂର୍ବେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ଅତ୍ୟାଚାରର ପ୍ରତିରୋଧ ଠାରୁ ଆରମ୍ଭ କରି ଚଳିତମାସରେ ସେନାରେ ମହିଳାମାନଙ୍କୁ ସମାନ ମାନ୍ୟତା ପ୍ରଦାନ କରିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ବିକାଶୋନ୍ମଖୀ ସାମାଜିକ ରୂପାନ୍ତରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଲେଙ୍ଗିକ ନ୍ୟାୟ ହାସଲ କରିବାର ଲକ୍ଷ୍ୟ ପୂରଣ ଦିଗରେ ଏହା ସଦାସର୍ବଦା ତତ୍ପର ରହିଆସିଛି ସେ କହିଛନ୍ତି ବହୁଦିନ ଧରି ଚାଲୁଥିବା ବିବାଦୀୟ ମାମଲାଗୁଡିକର ମଧ୍ୟସ୍ଥତା ଓ ପାରସ୍କରିକ ବୁଝାମଣା ମଧ୍ୟରେ ସମାଧାନ ପାଇଁ ମଧ୍ୟ ସୁପ୍ରିମକୋର୍ଟ ସବୁବେଳେ ଆଗ୍ରହର ସହ କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଚ୍ଛନ୍ତି

ଏହି ଭୂତାଶୁକୁ ରୋକିବା ଲାଗି ସେଠାରେ ଅନୁଷ୍ଠିତ ସରକାରୀସ୍ତରୀୟ ଏକ ସମୀକ୍ଷା ବୈଠକ ପରେ ରାଷ୍ଟ୍ରପତି ମୁନ୍ କେ ଇନ୍ କହିଛନ୍ତି ଆସନ୍ତା କିଛିଦିନ ଅତ୍ୟନ୍ତ ଉଦ୍ବେଗପୂର୍ଣ୍ଣ ରହିବ ଅନ୍ୟପକ୍ଷରେ ଜାପାନ କହିଛି ଜଣେ ମହିଳାଠାରେ ପ୍ରର୍ବରୁ କରୋନା ଭୂତାଣୁ ନ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା ତେବେ ବର୍ତ୍ତମାନ ତାଙ୍କଠାରେ ସେହି ଭୂତାଣୁ ଚିହ୍ନଟ ହୋଇଛି ବୋଲି ଜଣାପଡିଛି